ତଳିଆ ଅଅଳକୁ ସଜାଗ ରହିବାପାଇଁ ପରାମର୍ଶ

ସେମାନଙ୍କ ପାଇଁ ବ୍ରହ୍କପୁରରୁ ସିଧାସଳଖ ଟ୍ରେନ୍ ନାହିଁ

ଯାହାକି ଯଥେଷ୍ ହେଉନାହିଁ

ବର୍ତ୍ତମାନଠାରୁ ପାସ୍ଆଉଟ୍ ହୋଇଥିବା ସବ୍ଇନ୍ପପକୂରମାନେ ଦକ୍ଷତାର ସହ କାର୍ଯ୍ୟ ତୁଲାଇଲେ ନିଜର ବ୍ୟକ୍ତିଗତ ସୁଖୀ ଜୀବନ ସହ ଉଜ୍ଳ ବୃଭିଗତ କ୍ୟାରିୟର ସୃଷ୍ି କରିପାରିବେ ବୋଲି କହିଥିଲେ

ଏନେଇ ରାଜ୍ୟ ସ୍ୱତନ୍ତ ରିଳିଫ କମିଶନରଙ୍କ ପକ୍ଷରୁ ମହାନଦୀ ଅବବାହିକାରେ ଥିବା ସମସ୍ତ କିଲ୍ଲାଗୁଡ଼ିକୁ ସତର୍କ ସୂଚନା କାରି କରାଯାଇଥିବା ବେଳେ ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି

ରାସ୍ତାରୋକୋ ଯୋଗୁଁ ପଦ୍ମପୁର ପାଇକମାଲ ରାଜ୍ୟ ରାଜପଥରେ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହିଛି

ସୀମା ବିବାଦ ସୀମା ବିବାଦକୁ ନେଇ ଓଡ଼ିଶା ଓ ପଣିମବଙ୍ଗ ମୁହାଁମୁହିଁ ହୋଇଛନ୍ତି

ଏ ସମ୍ମର୍କରେ ଓଡ଼ିଶା ରାକସ୍ୱ ବିଭାଗ ପକ୍ଷରୁ ପଣ୍କିମବଙ୍ଙ ସରକାରଙ୍କୁ ଜଶାଇ ଦିଆଯାଇଥିଲେ ମଧ ସେ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ

ଏଠାରେ ସୂଚନାଯୋଗ୍ୟ ଗତକାଲି ସାଇଟ୍ ମାରିବାକୁ କେନ୍ଦ କରି ଦୁଇ ଗ୍ରାମ ମଧ୍ଧରେ ସଂଘର୍ଷ ଘଟିଥିଲା